ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ଷ୍ଟାର୍ଟ ଅପ୍ ଓଡ଼ିଶାର ନବମ ଟାସ୍କ ଫୋର୍ସ ବୈଠକରୁ ଏହା ଜଶାପଡ଼ିଛି

ଖଣି ମନ୍ତଶାଳୟର ସଚିବ ଅନୀଲ୍ ମୋକିମ୍ ଭୁବନେଶ୍ୱର କର୍ପୋରେଟ୍ ଅଫିସ୍ରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ଘମରେ ଉଦ୍ଘାଟନ କରି କରିଛନ୍ତି ବର୍ଉମାନ ଆଲୁମିନିୟମ୍ ଷେତ୍ର ବହୁ ଆହ୍ୱାନର ସମ୍ମୁଖୀନ ହେଉଛି

ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି